ପ୍ରଧାନମନ୍ତ୍ରୀ ଏହି ନିଷ୍ପଭିକ୍ତ ଐତିହାସିକ ବର୍ଷନା କରିଛନ୍ତି

ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ ହେବ

ଏହିଭଳି କମ୍ପାନୀମାନଙ୍କୁ ମଧ୍ୟ ସର୍ବନିମୁ ବିକଳ୍ପ ଟିକସ ଦେବାର ଆବଶ୍ୟକତା ପଡ଼ିବ ନାହିଁ

ପିଏମ୍ କର୍ପୋରେଟ୍ ଟ୍ୟାକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ୟୋଗ ଟିକସ ହାର ହ୍ରାସ କରାଯିବା ନିଷ୍ପଭିର ପ୍ରଶଂସା କରି ଏହାକୁ ଏକ ଐତିହାସିକ ପଦକ୍ଷେପ ବର୍ଷ୍ଣନା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଏହା ମେକ୍ ଇନ୍ ଇଷ୍ଡିଆକୁ ବହୁ ମାତ୍ରାରେ ସାହାଯ୍ୟ କରିବ ଓ ସମଗ୍ର ବିଶ୍ୱରୁ ବେସରକାରୀ ପୁଞ୍ଚିନିବେଶକୁ ଆକୁଷ୍ଟ କରିବ ଏହା ମଧ୍ୟ ବେସରକାରୀ କ୍ଷେତ୍ରରେ ପ୍ରତିଯୋଗୀତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ କିଛି ସପ୍ତାହ ଧରି କରାଯାଉଥିବା ଘୋଷଣା ଗୁଡ଼ିକରୁ' ଭାରତକ୍ର ବ୍ୟବସାୟ କରିବା ପାଇଁ ଏକ ଉକ୍କୁଷ୍ଟ ସ୍ଥାନରେ ପରିଣତ କରିବା ସମାଜର ସବ୍ରବର୍ଗର ଲୋକମାନଙ୍କ ପାଇଁ ସ୍ରଯୋଗ ସୃଷ୍ଟି କରିବା ଓ ଦେଶକୃ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ସମୃଦ୍ଧି ପଥରେ ଆଗେଇ ନେବା ଲାଗି ସରକାର ସବୁମତେ ଉଦ୍ୟମ କରୁଥିବାର ସ୍ୱଷ୍ଟ ହୋଇଯାଇଛି ଅମିତ ଶାହା କର୍ପୋରେଟ୍ ଟ୍ୟାକ୍ସ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଉଦ୍ୟୋଗ ଟିକସହାର ହ୍ରାସ କରାଯିବା ଦ୍ୱାରା ଏହା ଦେଶର ଆର୍ଥିକ ବଜାରକୁ ପୁଞ୍ଜିନିବେଶକାରୀମାନଙ୍କୁ ଆକୁଷ୍ଟ କରିବ ଟ୍ୱିଟ୍ କରି ସେ କହିଛନ୍ତି ସରକାର ଭାରତକୁ ବିଶ୍ୱର ଏକ ବୃହତ୍ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରତିବଦ୍ଧ ପୀୟୂଷ ଟ୍ୟାକ୍କ ବେନିଫିଟ୍ କେନ୍ଦ୍ର ବାଶିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି ଉଦ୍ୟୋଗ କ୍ଷେତ୍ର ପାଇଁ ସରକାରଙ୍କ ଦ୍ୱାରା ଘୋଷିତ ଟିକସ ରିହାତି ଅର୍ଥନୈତିକ ଅଭିବୃଦ୍ଧିରେ ଆସିଥିବା ମନ୍ଥରତାର ଦୂରୀକରଣରେ ସାହାଯ୍ୟ କରିବ ଆକି ମୁମ୍ବାଇରେ ଭାରତ ଆମେରିକୀୟ ବଶିକ ସଂଘ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଗୋୟଲ୍ କହିଛନ୍ତି ଭାରତର ଟିକସହାର ବର୍ତ୍ତମାନ ଆମେରିକା ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ସହ ସମତୁଲ ଓ ପ୍ରତିଯୋଗୀତାମୃଳକ ହୋଇପାରିଛି

ତାଙ୍କର ଏହି ଗସ୍ତ କାଳରେ ଶ୍ରୀ ମୋଦୀ ହଷ୍ଟନ୍ ଓ ନ୍ୟୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ୍ ସେଠାରେ ଉପସ୍ଥିତ ରହିବେ

ଦକ୍ଷିଣ କୋରିଆ ରାଷ୍ଟ୍ରପତି ଓ ସିଙ୍ଗାପୁର ନ୍ୟୁଜିଲାଣ୍ଡ ବାଙ୍ଗଲାଦେଶ ଏବଂ ଜାମାଇକାର ପ୍ରଧାନମନ୍ତ୍ରୀଙ୍କ ସହିତ ଶ୍ରୀ ମୋଦୀ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଜାତିସଂଘ ସେକ୍ରେଟେରୀ ଜେନେରାଲ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ

ଶ୍ରୀ ମୋଦୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପରିମଳ କ୍ଷେତ୍ରରେ ବିପ୍ଳବ ଆଣିଥିବା ଯୋଗୁଁ ବିଲ୍ ଓ ମେଲିନ୍ଦା ଗେଟ୍ସ ଫାଉଶ୍ଡେସନ୍ ଦ୍ୱାରା ଗ୍ଲୋବାଲ୍ ଗୋଲ୍କିପର ପୁରସ୍କାରରେ ସମ୍ମାନିତ କରାଯିବ

ହଜାର ହଜାର ଭାରତୀୟ ବଂଶୋଭବ ଆମେରିକୀୟ ହଷ୍ଟନ୍ରେ ପହଞ୍ଚିବା ଆରମ୍ଭ କଲେଣି ଆମ ସମ୍ଭାଦଦାତା ଜଣାଇଛନ୍ତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରବାସୀ ଭାରତୀୟମାନଙ୍କ ସହ ଶ୍ରୀ ମୋଦୀ କଥାବାର୍ତ୍ତା କରୁଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଣିବା ପାଇଁ ବ୍ୟଗ୍ରତାର ସହ ଅପେକ୍ଷା କରିଥିବାର ଜଣାଇଛନ୍ତି ଆଇଏଏଫ୍ ଚିଫ୍ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏସ୍ ଧନଓ୍ୱା କହିଛନ୍ତି ପାକିସ୍ତାନ ସର୍ବଦା ଭାରତର କାତୀୟ ନେତୃତ୍ୱକୁ ହେୟଜ୍ଞାନ କରିଆସିଛି ଓ ବାଲାକୋଟ୍ ବିମାନ ଆକ୍ରମଣ ସମୟରେ ମଧ୍ୟ ପାକିସ୍ତାନ ଏଭଳି କରିଥିଲା ଚଳିତ ମାସ ଶେଷ ଆଡକୁ ଅବସର ନେଉଥିବା ମାର୍ଶାଲ୍ ଧନୱା ମୁମ୍ୟାଇରେ ଇଣ୍ଡିଆ ଟୁଡ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେବା ଅବସରରେ ଏହା କହିଛନ୍ତି

ସେ ଲାହୋର ପର୍ଯ୍ୟନ୍ତ ଚାଲିଯାଇପାରିବେ ବୋଲି ସେମାନେ କେବେ ଆଶା କରିନଥିଲେ ଏବଂ ସେମାନେ ଏଥିରେ ଆର୍ଚ୍ଚର୍ଯ୍ୟାନ୍ୱିତ ହୋଇଥିଲେ କାର୍ଗିଲ୍ ଯୁଦ୍ଧ ସମୟରେ ମଧ୍ୟ ଭାରତ ତାର ସୈନ୍ୟମାନଙ୍କୁ ଏତେ ଦୂରକୁ ନେଇପାରିବ ବୋଫର୍ସ ବନ୍ଧୁକର ବ୍ୟବହାର କରିପାରିବ ବିମାନ ବାହିନୀକୁ କାର୍ଯ୍ୟରେ ଲଗାଇ ପାରିବ ଓ ନିଜର ସୈନ୍ୟମାନଙ୍କୁ ସୁରକ୍ଷା ଦେଇପାରିବ ବୋଲି ସେମାନେ ଆଶା କରିନଥିଲେ ବିମାନ ବାହିନୀ ମୁଖ୍ୟ କହିଛନ୍ତି ପାକିସ୍ତାନ ସର୍ବଦା ଆମର କ୍ଷମତାର ଭୁଲ୍ ଆକଳନ କରି ଆସିଛି

ପ୍ରେସିଡେଣ୍ଟସ୍ ଇ ସିଗାରେଟସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇ ସିଗାରେଟ୍ର ନିଷେଧ ଲାଗି ଅଧ୍ୟାଦେଶ ଜାରି କରାଯିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ରେ ଏହି ଅଧ୍ୟାଦେଶ ଅନୁମୋଦନ ଲାଭ କରିଥିଲା ଏହି ଅଧ୍ୟାଦେଶ ଅନ୍ରସାରେ ଇଲେକ୍ରୋନିକ୍ ସିଗାରେଟ୍ଗ୍ରଡ଼ିକର ଉତ୍ପାଦନ ଆମଦାନୀ ବଣ୍ଟନ ଓ ବିକ୍ରୟକୁ ନିଷେଧ କରାଯିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଇ ସିଗାରେଟ୍ ଓ ତତ୍ସମ୍ୟନ୍ଧୀୟ ସାମଗ୍ରୀଗୁଡ଼ିକୁ ନିଷେଧ କରିବା ପାଇଁ ନିଷ୍ପଭି ନେଇଛନ୍ତି କାରଣ ଏହା ଲୋକମାନଙ୍କର ସ୍ୱାସ୍ଥ୍ୟ ବିଶେଷ କରି ଯୁବପିଢ଼ିର ସ୍ୱାସ୍ଥ୍ୟ ପ୍ରତି ଘୋର ବିପଦ ସୃଷ୍ଟି କରୁଛି ସେ କହିଛନ୍ତି ଏହି ଅଧ୍ୟାଦେଶ ସ୍ଥାନରେ ପାର୍ଲାମେଣ୍ଟର ଆସନ୍ତା ଅଧିବେଶନରେ ଏକ ବିଲ୍ ଅଣାଯିବ ବର୍ତ୍ତମାନଠାରୁ ଇ ସିଗାରେଟ୍ର ଉତ୍ପାଦନ ଆମଦାନୀ ରପ୍ତାନୀ ପରିବହନ ବିକ୍ରୟ ଓ ଏ ସମ୍ୟନ୍ଧୀୟ ବିଜ୍ଞାପନ ଧର୍ଭବ୍ୟ ଅପରାଧ ହେବ ପ୍ରଥମ ଥର ପାଇଁ ଯେଉଁମାନେ ଏହି ନିୟମର ଲଙ୍ଘନ କରିବେ ସେମାନଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ୍ଦଶ୍ଡ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କୋରିମାନା କରାଯିବ ବାରମ୍ଭାର ନିୟମ ଲଙ୍ଘନ କରିବା ସ୍ଥଳେ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୋରିମାନା କରାଯିବ

ପିଏମ୍ ମଙ୍ଗୋଲିଆ ପ୍ରେସିଡେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ତ୍ମାଗିନ୍ ବାଟୁଲଗା ନ୍ତଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଲାନ୍ବାତରର ଗନ୍ଦାନ୍ ବୌଦ୍ଧପୀଠ ଠାରେ ଭଗବାନ ବୃଦ୍ଧଙ୍କର ଏକ ପ୍ରତିମ୍ଭର୍ଭିକ୍ ମିଳିତ ଭାବେ ଉନ୍ଜୋଚନ କରିଛନ୍ତି

ଶ୍ରୀ ନାଇଡୁ କହିଛନ୍ତି ମଙ୍ଗୋଲିଆ ଆନ୍ତର୍ଜାତିକ ସୌର ମେଷ୍ଟରେ ଯୋଗ ଦେବା ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ତ୍ମାଗିନ୍ ବାଟ୍ରଲ୍ଗାଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ନାଇଡୁ କହିଛନ୍ତି ପ୍ରାୟ ଏକଦଶନ୍ଧି ପରେ ମଙ୍ଗୋଲିଆ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିବାର୍ ଭାରତ ଏହାକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛି

ଉଭୟ ନେତା ସନ୍ତାସବାଦର ତୀବ୍ର ନିନ୍ଦା କରି ସନ୍ତାସବାଦର ମ୍ରକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ମିଳିତ ଭାବେ ପଦକ୍ଷେପ ଗ୍ରହଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ବକୁଂ ଏସୀୟ ଚାମ୍ପିୟନ୍ ଅମିତ୍ ପଙ୍ଘଲ୍ ବିଶ୍ୱ ମୁଷ୍ଟିଯୁଦ୍ଧ ପୁରୁଷ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି ଏହି ପ୍ରତିଯୋଗୀତାର ଫାଇନାଲ୍ରେ ପ୍ରବେଶ କରିବାରେ ସେ ଦେଶର ପ୍ରଥମ ମ୍ରଷ୍ଟିଯୁଦ୍ଧ ପ୍ରତିଯୋଗୀ ହେବାର ଗୌରବ ଅର୍ଜନ କରିଛନ୍ତି